ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଉଛି ଏହି କାର୍ଯ୍ୟକ୍ରମ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଶାଳୟ ଦ୍ୱାରା ବିକଶିତ କୋ ୱିନ୍ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସଂଚାଳିତ ହେବ ଯାହାଫଳରେ ଟିକା ଯୋଗାଣ ବିତରଣ ହିତାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ପରିଚାଳନାଗତ ତଥ୍ୟ ବିଷୟରେ ସୂଚନା ମିଳିପାରିବ

ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ଟ ଡୋଜ୍ ପହଞ୍ଚାଯାଇଛି ରାଜ୍ୟଗୁଡ଼ିକ ମଧ୍ୟ ସେମାନଙ୍କ ଟିକାକରଣ କେନ୍ଦ୍ରକୁ ଟିକା ପଠାଇସାରିଥିବା ସୂଚନା ମିଳିଛି ଜନଭାଗିଦାରୀ ଆଧାରରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ହେବାକୁ ଥିବା ଦେଶବ୍ୟାପୀ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଗତକାଲି ସମୀକ୍ଷଶ କରିଛନ୍ତି ଏହି ଅବସରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦର କାର୍ଯ୍ୟାଳୟ ଦିଲ୍ଲୀ ନିର୍ମାଣ ଭବନ ପରିସରରେ ଖୋଲାଯାଇଥିବା ଉସର୍ଗୀକୃତ କୋଭିଡ୍ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରିଛନ୍ତି ଏହି ଅବସରରେ ଟିକାକରଣ ବ୍ୟବସ୍କା ତଦାରଖ କରିବା ପାଇଁ ଉଦ୍ଦିଷ୍ଟ ଅନ୍ଲାଇନ୍ ଡିଜିଟାଲ୍ ଫ୍ଲାଟଫର୍ମ କୋ ୱିନ୍ କିଭଳି କାର୍ଯ୍ୟ କରୁଛି ତାହାର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତକାଲି ଯୋଗାଯୋଗ ନିୟନ୍ତ୍ରଣ କକ୍ଷର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ଟିକା ଓ ଟିକାଦାନ ସମ୍ପର୍କରେ ଯେଉଁସବୁ ଗୁଜବ ଅପପ୍ରଚାର ଚାଲିଛି ସେସବୁ ପ୍ରତି ଏହି ନିୟନ୍ତ୍ରଣ କକ୍ଷ ପକ୍ଷରୁ ତୀକ୍ଷ୍କ ଦୃଷ୍ଟି ରଖାଯାଇଛି କୋଭିଡ୍ ଟିକା ବିରୁଦ୍ଧରେ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷୀ ଚଳାଇଥିବା ଏହି ଅପପ୍ରଚାରକୁ ଖଣ୍ଡନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ପିଏମ୍ ପ୍ରାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରାରନ୍ଥ ଷ୍ଟାର୍ଟ ଅପ୍ ଇଣ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ'ରେ ଆଜି ଭିଡ଼ିଓ କନ୍ଫରେନ୍ିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଏହି ଦୁଇଦିନିଆ ସମ୍ମିଳନୀ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଶିଜ୍ୟ ବିକାଶ ବିଭାଗ ଏବଂ ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରଶାଳୟଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଛି

ସେହି ଶିଖର ବୈଠକରେ ଭାରତ 'ବିମ୍ଷ୍ଟେକ୍ ଷ୍ଟାର୍ଟ ଅପ୍ ଶିଖର ସମ୍ମିଳନୀ'ର ଆୟୋଜନ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଥିଲା

ଏହା ମଧ୍ୟ ଭାରତ ସରକାରଙ୍କଦ୍ୱାରା ସର୍ବବୃହତ୍ 'ଷ୍ଟାର୍ଟ ଅପ୍ ସମ୍ମିଳନୀ' ହେବ

ଗତକାଲି ନୂଆଦିଲ୍ଲୀଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବା ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ପର୍ଯ୍ୟାୟ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଛି ସରକାର ନିକଟରେ କାର୍ଯ୍ୟକାରୀ କରିଥିବା ତିନୋଟି କୃଷି ଆଇନ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ଶ୍ରୀ ତୋମାର ଏହି ଅବସରରେ ପ୍ରସ୍ତାବ ଦେଇଛନ୍ତି ଯେ ଚାଷୀ ସଂଗଠନ ଗୁଡ଼ିକ ସହ ଆଲୋଚନା ଅଣ ଆନୁଷ୍ଠାନିକ ଗୋଷ୍ଠୀ ମାଧ୍ୟମରେ କରାଯାଇପାରେ ଏହାଦ୍ୱାରା ସମାଧାନର ସୂତ୍ର ବାହାରିବା ସହଜ ହୋଇପାରେ ଏହା ବ୍ୟତୀତ ଚାଷୀମାନଙ୍କ ମଧ୍ୟରେ ରହିଥିବା ଏହି ଆଇନ୍ ସମ୍ପର୍କୀତ ବିଭିନ୍ନ ଉଦ୍ବେଗକୁ ସରକାର ସମାଧାନ କରିବା ନେଇ ଚେଷ୍ଟା କରୁଛନ୍ତି ଏହି ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଗଠିତ କମିଟି ସମ୍ମୁଖରେ ଉପଯୁକ୍ତ ସମୟରେ ଉପସ୍ଥାପନ କରିବେ ବୋଲି ଶ୍ରୀ ତୋମାର କହିଛନ୍ତି ତେବେ ଖୁବ୍ ଶୀଘ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଏକ ସମାଧାନାର ରାସ୍ତା ବାହାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ସେହିପରି ଏହି ନୂତନ ଆଇନ୍ ଦ୍ୱାରା ଉଭୟ ଚାଷୀ ଓ ଚାଷର କିପରି ଉନ୍ନତି ଘଟିବ ସେ ସମ୍ପର୍କରେ ମଧ୍ୟ ସେ ସଂଗଠନର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ତିନୋଟି କୃଷି ଆଇନ୍ର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମ୍କୋର୍ଟ ସ୍ଥଗିତାଦେଶ ଲାଗୁ କରିଛନ୍ତି

ଏହି କମିଟିରେ ଭାରତୀୟ କିଷାନ ୟୁନିୟନ୍ର ସଭାପତି ଭୂପିନ୍ଦର ସିଂହ ମାନ ସେଟ୍କାରୀ ସଂଗଠନ ମହାରାଷ୍ଟ୍ର ଶାଖା ସଭାପତି ଅନୀଲ ଘନଓ୍ୱତ୍ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ସଂସ୍ଥାର ପ୍ରମୋଦ କୁମାର ଯୋଶୀ ଏବଂ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ସ୍ଥାନ ପାଇଛନ୍ତି ତେବେ ଭୂପିନ୍ଦର ସିଂହ ମାନ ଗତକାଲି ଏହି କମିଟିରୁ ଓହରି ଯାଇଛନ୍ତି

ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଟ୍ରେନ୍ ଚଳାଚଳ କରିବ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଦେଖିବାକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କୁ ଏହାଦ୍ୱାରା ଉତ୍ତମ ରେଳ ସଂଯୋଗ ମିଳିବା ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ଓ ରୋଜଗାର ସୁବିଧା ମଧ୍ୟ ବୃଦ୍ଧି ପାଇବ ଏହାଛଡ଼ା ଗୁଜରାଟରେ ରେଳବାଇର ଅନ୍ୟ କେତେକ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ଘାଟନ କରିବେ ଅର୍ଜୁନ ମୁଣ୍ଡା ଜନଜାତି ବ୍ୟାପାର ମନ୍ତ୍ରଣାଳୟକୁ ଇ ପ୍ରଶାସନ ଲାଗି ସ୍କଚ୍ ଚ୍ୟାଲେଞ୍ଜର ପୁରସ୍କାର ପ୍ରଦାନ କରାଯିବ ବିଭାଗୀୟ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଆଜି ଏହି ପୁରସ୍କାର ଗ୍ରହଣ କରିବେ ମନ୍ତ୍ରଶାଳୟକୁ ଏହି ପୁରସ୍କାର ଆଇଟି ନୀତି ଏବଂ ଅନ୍ୟାନ୍ୟ ଡିକିଟାଲ୍ ପଦକ୍ଷେପ ପାଇଁ ପ୍ରଦାନ କରାଯାଇଛି ମନ୍ତ୍ରୀ ଶ୍ରୀ ମୁଣ୍ଡା କହିଛନ୍ତି ମନ୍ତ୍ରଣାଳୟର କାର୍ଯ୍ୟଶୈଳୀରେ ଅନେକ ପ୍ରଭାବଶାଳୀ ପରିବର୍ତ୍ତନ କରାଯାଇଛି ଆଦିବାସୀ ଜନଜାତିଙ୍କର ମୌଳିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଡିଜିଟାଲ୍ ଆଧାରିତ ପ୍ରମାଣ ଭିତ୍ତିକ ନୀତି ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଚଳଚ୍ଚିତ୍ର ମହୋହବକୁ ଉଦ୍ଘାଟନ କରିବେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଯୋଗୁଁ ଏହାକୁ ହାଇବ୍ରିଡ୍ ଭାବେ ଆୟୋଜନ କରାଯାଉଛି ଉଭୟ ଭର୍ଚୁଆଲ୍ ଏବଂ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଫିଲ୍ମ ଗୁଡ଼ିକର ପ୍ରଦର୍ଶନ କରାଯିବ ପ୍ରଖ୍ୟାତ କ୍ୟାମେରାମ୍ୟାନ୍ ଭିଟୋରିଓ ଟୋରାରୋଙ୍କୁ ଉଦ୍ଘାଟନୀ ସମାରୋହରେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ

ଏହି ଚାରିଟିକିଆ ସିରିଜ୍ରେ ଉଭୟ ଦେଶ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା